ଆର୍ଥିକ ଅନ୍ତର୍ଭୁକ୍ତିକରଣ ଯୋଜନା ମାଧ୍ଧମରେ ଅନେକ ଲୋକ ବ୍ୟାଙ୍କ ସହିତ ଯୋଡ଼ି ହୋଇଛନ୍ତି ସରକାରୀ ସୁବିଧା ସୁଯୋଗ ବ୍ୟାଙ୍କ କମାଖାତା ମାଧ୍ଘମରେ ମିଳୁଛି ଜାଲ୍ନୋଟ୍ କାରବାର ବହୁ ପରିମାଣରେ ହ୍ରାସ ପାଇଛି

ମାର୍ଚ ମାସ ପ୍ରଥମ ସପ୍ତାହରୁ ଯୁକ୍ତ ଦୁଇ ବିଙ୍କାନ କଳା ବାଶିଜ୍ୟ ଓ ଧନ୍ଦାମିଳକ ପରୀକ୍ଷା ପାଇଁ କାର୍ଯ୍ୟଟୀ ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି

ଆଜି ଭଦ୍ରକର ଅଧିଷାତ୍ରୀ ଦେବୀ ମା ଭଦ୍ରକାଳୀ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି

ଆହତମାନଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି ଭୁବନେଶ୍ୱରରେ ବାଣ ଫୁଟାଉଥିବାବେଳେ ତିନି ଜଣ ଗ୍ରଗ୍ରତର ଅବସ୍ତାରେ ଆହତ ହୋଇ ବିଭିନ୍ନ ଚିକିହାଳୟରେ ଭର୍ତ୍ତି ହୋଇଛନ୍ତି

ହାତୀ ଆକ୍ରମଣ ବାଘ୍ରଣୀ ସ୍ୱନ୍ଦରୀକ ଧରିବା ପାଇଁ ସାହାଯ୍ୟ କରିଥିବା କୃମ୍କୀ ହାତୀ ଯଶୋଦା ଆଜି ତା' ସହଯୋଗୀ ମାହୁନ୍ତକୁ କଚାଡ଼ି ମାରିଛି ମୃତ ସହଯୋଗୀ ମାହୁନ୍ତ ହେଉଛନ୍ତି ସୁଧୀର ପ୍ରଧାନ